କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକା ବିକଶିତ କରିବା ତଥା ଉତ୍ପାଦନ କରିବାରେ ଭାରତ ସ୍ୱାବଲମ୍ପି ହୋଇପାରିଛି ବୋଲି ସେ କହିଛନ୍ତି ଆଜି ଗୁଜରାଟ ସ୍ଥିତ ସାବରମତୀ ଆଶ୍ରମଠାରେ 'ଆକ୍ଷାଦି କା ଅମୃତ ମହୋତ୍ସବ'ର ଶୁଭାରମ୍ଭ କରିବା ଅବସରରେ ଏକ ସ୍ପତନ୍ତ ଜନ ସମାବେଶକୁ ସମ୍ଘୋଧିତ କରି ଶ୍ରୀ ମୋଦୀ ଏହା କହିଛନ୍ତି

ଶ୍ରୀ ମୋଦୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା କ୍ଷେତ୍ରରେ ଆମେ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକୁ ମଧ୍ୟ ସାହାଯ୍ୟ କରୁଛ୍ ଦେଶବ୍ୟାପୀ ପାଳିତ ହେବାକୁ ଥିବା ଏହି ଆଜାଦି କା ଅମୃତ ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଜନସାଧାରଣଙ୍କର ଏଥିରେ ସକ୍ୟିୟ ଅଂଶଗ୍ହଣ ଏହି ଅବସରରେ ନୃତନ ଚିନ୍ତାଧାରା ସହ ଏହି ମହୋତ୍ସବରେ ନିଜକୁ ସାମିଲ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ଚାନ ଦେଇଛନ୍ତି

ସଂପୃକ୍ତ ୱେବ୍ସାଇଟ୍ ମାଧ୍ୟମରେ ଦେଶବାସୀ ଏବଂ ବିଶେଷ କରି ଯୁବବର୍ଗ ଏହି ମହୋସବ ସମ୍ପର୍କୀତ ବିଭିନ୍ନ ଭିଡ଼ିଓ ତଥା ଚିତ୍ ଅପ୍ଲୋଡ୍ କରିପାରିବେ ଏହି ଅବସରରେ ଉଦ୍ବୋଧନ ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ କହିଛନ୍ତି ଏହି ମହୋହବ ହେଉଛି ଜନସାଧାରଣଙ୍କର ଏକ ସାମୁହିକ ଅଭିଯାନ ଏହାକୁ ଦେଶର ସାଧାରଣ ଜନତା ହିଁ ପରିଚାଳନା କରିବେ ଆତ୍ମନିର୍ଭର ଭାରତ ପଥରେ ଦେଶକୁ ନେଇଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏଥିଲାଗି ପ୍ରତ୍ୟେକ ବ୍ୟକ୍ତି ସ୍ଥାନୀୟ ଉତ୍ପାଦ କ୍ରୟ କରିବା ସହ ଏହାର ଏକ ଚିତ୍ର ଗଣମାଧ୍ୟମରେ 'ହାସ୍ ଭୋକାଲ୍ ଫର ଲୋକାଲ୍' ବ୍ୟବହାର କରି ଅପ୍ଲୋଡ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସୁପ୍ରିମ୍କୋର୍ଟ୍ ଗଣତନ୍ତ୍ରରେ ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ସହ ସାଲିସ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ମତବ୍ୟକ୍ତ କରିଛନ୍ତି ବିଚାରପତି ଆର୍ଏଫ୍ ନରିମ୍ୟାନ୍ଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ ବେଞ୍ ଗୋଆରେ ଅନୁଷ୍ଠିତ ପୌର ନିର୍ବାଚନ ସମ୍ପର୍କୀତ ଏକ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ଅଦାଲତ କହିଛନ୍ତି ଯେକୌଣସି ରାଜ୍ୟର ନିର୍ବାଚନ ଆୟୋଗ ଜଣେ ସ୍ୱାଧୀନ ବ୍ୟକ୍ତିତ୍ୱ ହୋଇଥିବା ଆବଶ୍ୟକ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପାରିବ ନାହିଁ ଗତ ବର୍ଷ ଫେବୃୟାରୀରେ ଅନୁଷ୍ଠିତ ହେବାକୁ ଥିବା ଗୋଆରେ ପୌର ନିର୍ବାଚନକୁ ତଦାରଖ କରିବା ଲାଗି ସ୍ଥାନୀୟ ସରକାର ଆଇନ୍ ସଚିବଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ

ଅଦାଲତ କହିଛନ୍ତି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ଦ୍ୱାରା ସିୟିଧାନ ପ୍ରତି ଉପହାସ କରାଯାଇଛି

ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କର ଏହି ରାୟ ବିରୁଦ୍ଧରେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ଆସାମ ପଶ୍ଚିମବଙ୍ଗ ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭାର ତୂତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆକ୍ଷିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଏହି ଦୁଇଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆକି ମଧ୍ୟ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ମଧ୍ୟ ଆଜି ଶେଷ ଦିନ ବୋଲି ଜଣାପଡ଼ିଛି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

ସେହିପରି କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି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

ବିଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ବଚନା ଦିଆଯାଇଛି ଇତିମଧ୍ୟରେ ଭାରତ ଗତ ଦେଢ଼ମାସରୁ ଉର୍ଦ୍ଧ୍ୱ ସମୟ ଧରି 'ଭ୍ୟାକ୍ସିନ୍ ମୈତ୍ରୀ' ଯୋଜନା ଆରମ୍ଭ କରିଛି ଏହି ଯୋଜନା ଅଧୀନରେ ବିଭିନ୍ନ ଦେଶର ଅନୁରୋଧ କ୍ରମେ ଭାରତ ସେଠାକୁ ସ୍ପଦେଶରେ ନିର୍ମିତ କରୋନା ପ୍ରତିଷେଧକ ଟିକା ପଠାଉଛି

କୋଭିଡ୍ ମହାମାରୀ ବିରୁଦ୍ଧ ଲଢ଼େଇରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଲାଗି ନିଜର ପ୍ରତିଶ୍ରତିବଦ୍ଧତା ପାଳନ ପୂର୍ବକ ଭାରତ ନିଜର ସକ୍ଷମ ଅନ୍ୟଯାୟୀ ଟିକା ଉତ୍ପାଦନ କରି ଯୋଗାଇବାରେ ସକ୍ଷମ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଲକ୍ଷ୍ନୌଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୂତୀୟ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ରେ ବ୍ୟାଟିଂ କରିବା ସମୟରେ ମିଥାଲି ଏହି ରେକର୍ଡ ହାସଲ କରିଛନ୍ତି